ଅସୁରେ ମହରମ୍ ଆକି ଦେଶର ବିଭିନ୍ନ ଭାଗରେ ପାଳିତ ହେଉଛି

ପଡ଼ୋଶୀ ଦେଶ ପ୍ରଥମେ ନୀତି ଅନୁସାରେ ଏହା କରାଯିବ ଦୁଇ ଦେଶ ସେମାନଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ଆହୁରି ବ୍ୟାପକ ଓ ଘନିଷ୍ଠ କରିବେ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି ମୋତୀହାରି ଆମ୍ଲେଖ୍ଗଞ୍ଜ ପେଟ୍ରୋଲ୍ଜାତ ପଦାର୍ଥ ପାଇପ୍ଲାଇନ୍କୁ ଉଦ୍ଘାଟନ କରିସାରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ପାଇପ୍ ଲାଇନ୍କୁ ଉଦ୍ଘାଟନ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସୀମାପାର୍ ପେଟ୍ରୋଲିୟମ୍ ପାଇପ୍ଲାଇନ୍ର କାର୍ଯ୍ୟ ସମ୍ପର୍ଶ୍ଣ ହୋଇଥିବାରୁ ନେପାଳର ନେତୂବୃନ୍ଦ ଓ ଦୁଇଦେଶର ଉଦ୍ୟମକୁ ଶ୍ରେୟ ଯାଉଛି ଶ୍ରୀ ମୋଦୀ ପୁଣି କହିଛନ୍ତି ଦୁଇ ଦେଶ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି ଓ ଗତ ପାଞ୍ଚବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ନାଇଡୁ ଜେ କେ ସରପଞ୍ଚ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ପାକିସ୍ତାନ ସହ କଥାବାର୍ତ୍ତା କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ କରାଯିବ ସେ କହିଛନ୍ତି ଦେଶର ସୁରକ୍ଷା ନିରାପତ୍ତା ଓ ଏକତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବଶ୍ରେଷ୍ଠ

ଏହାଦ୍ୱାରା ବିଭିନ୍ନ ଯୋଜନା ସେଠାରେ କାର୍ଯ୍ୟକାରୀ କରାଯାଇ ପାରିବ ଓ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ ପାଣ୍ଡି ଦିଆଯାଇ ପାରିବ

ସେଣ୍ଟର କେ ଆଣ୍ଡ କେ ପ୍ୟାନେଲ୍ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ କରାଯିବାର ଦେଖାଶୁଣା ପାଇଁ କେନ୍ଦ୍ର ସରକାର ଏକ ତିନି ଜଣିଆ ପ୍ୟାନେଲ୍ର ଗଠନ କରିଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଏହି ପ୍ୟାନେଲ୍ କାମ୍ମୁ ଓ କାଶ୍ମୀରର ସମସ୍ତ ସମ୍ପତ୍ତି ଓ ଦେୟର ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବଙ୍କନର ଦେଖାଶୁଣା କରିବେ ପୂର୍ବତନ ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର କମିଟିର ମୁଖ୍ୟ ରହିବେ ଓ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଅରୁଣ ଗୋୟଲ୍ ଏବଂ ଅବସରପ୍ରାପ୍ତ ଭାରତୀୟ ଦେୱାନୀ ସିଭିଲ୍ ଆକାଉଣ୍ଟ୍ ସେବା ଅଫିସର୍ ଗିରିକା ପ୍ରସାଦ ଗୁପ୍ତା ଏହାର ସଦସ୍ୟ ରହିବେ

ସେ ପୁଣି କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଆଉ କୌଣସି ଆଞ୍ଚଳିକ ଭେଦଭାବର ପ୍ରଶ୍ନ ଉଠୁନାହିଁ ଓ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଦୃଷ୍ଟାନ୍ତମଳକ ବିକାଶ କାର୍ଯ୍ୟ କରାଯିବ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ସରକାର ପରିସ୍ଥିତି ଅନୁକୂଳ ହେଲେ ଇଷ୍ଟରନେଟ୍ ଉପରୁ କଟକଣା ପ୍ରତ୍ୟାହାର କରିନେବେ

ଏହି ଯୋଜନା ଲାଗୁ କରିବା ସକାଶେ ଜାମ୍ମୁ କାଶ୍ମୀର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କାଶ୍ମୀର ଡିଭିଜନର ଡେପୁଟି କମିଶନରମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି

ଭାରତ ସରକାରଙ୍କ ପକ୍ଷରୁ ନାଫେଡ୍ ଏହି ଶେଓ ସଂଗ୍ରହ କରିବାକୁ ଅଧିକାର ପାଇଥିବାବେଳେ କାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟ ଶେଓ ସଂଗ୍ରହ କରିବାକ୍ କ୍ଷମତା ପାଇଛି

ଇଣ୍ଡିଆ ପାକ୍ ଚାଇନା ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ସମୟରେ ଜାରି କରାଯାଇଥିବା ମିଳିତ ବିବୃତ୍ତିରେ ଜାନ୍ମ କାଶ୍ରୀର ପ୍ରସଙ୍ଗ ବିଷୟ ଉଲ୍ଲ୍ଙ୍ଖ କରାଯାଇଥିବାରୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି କାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ସେ କହିଛନ୍ତି ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡ଼ର ବିଷୟରେ ଭାରତ ଉଭୟ ଦେଶ ନିକଟରେ ତାର ଉଦ୍ବେଗ ବିଷୟ ଜଣାଇ ଆସୁଛି

ସେ କହିଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀରର ସ୍ଥିତାବସ୍ତାରେ ଅନ୍ୟ କୌଣସି ଦେଶ ଦ୍ୱାରା ଯେକୌଣସି ପରିବର୍ତ୍ତନକୁ ଭାରତ ତୀବ୍ର ବିରୋଧ କରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଭାରତ ସେମାନଙ୍କୁ ପରାମର୍ଶ ଦେଇଛି ପିଏମ୍ ମଥୁରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତ୍ତରପ୍ରଦେଶର ମଥୁରାଠାରେ ଜାତୀୟ ପଶୁରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଗାଇଗୋରୁମାନଙ୍କ ମଧ୍ୟରେ ଦେଖାଯାଉଥିବା ଫାଟୁଆ ରୋଗର ଦୂରୀକରଣ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି

କଳାଧନ ନିବାରଣ ଆଇନ୍ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ପୂର୍ବରୁ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ସିବିଆଇର ଏଫ୍ଆଇଆର୍କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା

ପାକ୍ ଡବଲ୍ ଫେସ୍ ପସ୍ତୁନ୍ ବାଲୁଚ୍ ଓ ଅନ୍ୟାନ୍ୟ ଆଦିବାସୀମାନଙ୍କ ଉପରେ ପାକିସ୍ତାନ କରୁଥିବା ଅତ୍ୟାଚାର ପୁନର୍ବାର ପଦାରେ ପଡ଼ିଛି କାତିସଂଘ ମାନବାଧିକାର କମିଶନ୍ ଅଧିବେଶନରେ ସଂଖ୍ୟାଲଘୁମାନଙ୍କ ଉପରେ ପାକିସ୍ତାନ କରୁଥିବା ଅତ୍ୟାଚାର ବନ୍ଦ କରିବା ପାଇଁ ତାଙ୍କୁ ପ୍ରବର୍ତ୍ତାଇବାକୁ ବହୁ ଗୋଷୀ ଜାତିସଂଘକୁ ନିବେଦନ କରିଛନ୍ତି

ପାକିସ୍ତାନୀ ସଂଖ୍ୟାଲଘୁମାନଙ୍କ ପାଇଁ ୟୁରୋପୀୟ ସଂଗଠନ ନିରିହ ଲୋକମାନଙ୍କୁ ହତ୍ୟା କରାଯିବା ଓ ସେମାନଙ୍କୁ ନ୍ୟାୟ ମିଳୁନଥିବା ପ୍ରସଙ୍ଗ ଉହ୍ଚାପନ କରିଛି

ଏଥିରୁ ବାଲୁଚିସ୍ତାନ ଓ ଖଇବର ପଖତନ୍ଖ୍ୱା ଅଞ୍ଚଳରେ ପାକିସ୍ତାନ କିଭଳି ନରସଂହାର ଚଳାଇଛି ତାର ପ୍ରତିଫଳନ ଘଟିଛି

ଭୋପାଳଠାରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ଜାଞ୍ଗୁ କାଶ୍କୀରର ଉନ୍ନତି ଲାଗି ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପକ୍ ସମଗ୍ର ବିଶ୍ୱ ଗ୍ରହଣ କରୁଛି ଓ ସ୍ୱୀକୃତି ପ୍ରଦାନ କରିଛି

ସେ କହିଛନ୍ତି ଦେଶ ମଧ୍ୟକ୍ତ ବେଆଇନ୍ ଅନୁପ୍ରବେଶର ସାୟିଧାନିକ ଆଇନ୍ ଅନୁସାରେ ମୁକାବିଲା କରାଯିବ ଶିଶୁ ଓ ବାଳିକାମାନଙ୍କର ଚୋରା ଚାଲାଣ ରୋକିବା ଓ ଝୋଟର ବିକାଶ ଦିଗରେ ସରକାର ନେଇଥିବା ପଦକ୍ଷେପଗୁଡ଼ିକୁ ସେ ଉଲ୍ଲେଖ କରିଛନ୍ତି ମହରମ୍ ଅସ୍କରେ ମହରମ୍ ଆଜି ଦେଶର ବିଭିନ୍ନ ଭାଗରେ ପାଳିତ ହୋଇଛି ପୟଗମ୍ଭର ମହମ୍ମଦଙ୍କର ନାତି ହଜରତ ଇମାମ୍ ହୁସେନ୍ଙ୍କର ବଳୀଦାନର ସ୍କୃତିରେ ମହରମ ପାଳନ କରାଯାଇଥାଏ ମହରମ ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ତାଜିଆ ଶୋଭାଯାତ୍ରାମାନ କରିଛନ୍ତି